ସେହିଭଳି ବିବାହ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ କିମ୍ଘା ମହାନଗର ନିଗମ କମିସନରଙ୍କ ଠାରୁ ଅନୁମତି ନେବାକୁ ପଡିବ

ତେବେ ଆସନ୍ତାକାଲି କେନୁଝର ମୟୂରଭଞ୍ଞ ଏବେ ଗଜପତି ଜିଲ୍ଲାର କେତେକ ଅଞ୍ଞଳରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଶିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି